ଆଜି ପୂର୍ବାହୁରେ ଏହା ସ୍ଥଳଭାଗ ସ୍ୱର୍ଶ କରିବାର ସମ୍ଭାବନା ରହିଛି

ସେହିସବୁ ଅଞଳରେ ବିଦ୍ୟୁତ୍ ସରବରାହ ଗତ ରାତିରୁ ବିଛିନ୍ନ ହୋଇଛି ସମୁଦ୍ର ଅଶାନ୍ତ ରହିଛି

ରାଜ୍ୟର ସମସ୍ତ ବନ୍ଦରରେ ଗ୍ରେଟ୍ ଡେଞ୍ଞର ଜିଡିଏକୃ କାରି କରାଯାଇଛି

କିନ୍ତୁ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ

ନିଲମ୍ଧନ ଛୁଟିରେ ଯାଇଥିବା ରାୟଗଡା ଜିଲ୍ଲା ମୁଖ୍ୟ ଚିକିହାଧିକାରୀ ଡାକ୍ତର ଶିବପ୍ରସାଦ ପାଢ଼ୀଙ୍କୁ କାର୍ଯ୍ୟରୁ ନିଲମ୍ୟନ କରାଯାଇଛି